ଓହଳିଥିବା ତାର ଚିହ୍ଦୁଟ କରି ସର୍କଲ୍ ଅଧୀକ୍ଷଣ ଯନ୍ତୀଙ୍କୁ ଜଶାଇବେ

ଏହାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି

ଗତକାଲି ବ୍ରହ୍କପୁର ଦୁର୍ଘଟଣାରେ ପୋଡ଼ିଆହତ ହୋଇଥିବା ରୋଗୀଙ୍କ ଏମ୍କେସିଜିରେ ବର୍ଷ୍ଡିଂ ୟୁନିଟ୍ ନଥିବା ଯୋଗୁଁ କଟକ ସ୍ଥାନାନ୍ତରିତ କରାଯାଇଥିଲା ଏହାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଏହାବ୍ୟତୀତ ରେଳପଥ ରେଳପୋଲ୍ ରେଳ ୱାଗନ୍ ଓ ଇଞ୍ଞିନ୍ ତିଆରି କାରଖାନା ଆଦି ନିର୍ମାଣର ଅଗ୍ରଗତି ଓ ଅନୁଦାନ ସମ୍ମର୍କରେ ମଧ୍ଧ ବୈଠକରେ ଆଲୋଚନା ହୋଇଥିଲା

ଏହି ସମୟରେ ମୁଖ୍ୟ ଶାସନ ସଚିବ ଅସୀତ୍ କୁମାର ତିପାଠୀ ପୂର୍ଭ ବିଭାଗ ସଚିବ କ୍ରିଶନ୍ କୁମାର ଏବଂ ପର୍ଯ୍ୟଟନ ବିଭାଗ ସଚିବ ରାମଚନ୍ର ଯାଦବ ମଧ୍ଧ ଉପସ୍ସିତ ଥିଲେ

ଏହି ଶପଥ ଗ୍ରହଶ ଉହବରେ ହାଇକୋର୍ଟର ବିଚାରପତିଙ୍କ ସମେତ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ

ଏହି କାର୍ଯ୍ୟକ୍ରମରେ ସହରାଞଳର ବହୁ ବୁବିଜୀବୀ ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ

ଆସନ୍ତାକାଲି କଳାହାଣ୍ଡି କକ୍ଷମାଳ ଓ କୋରାପୁଟରେ ଘନକୁହୁଡି ହେବାର ସମ୍ଭାବନା ରହିଛି